ଅଭ୍ୟାସ ପ୍ୟାରେଡ୍ ନିରୀକ୍ଷଣ କରିବା ଅବସରରେ ମାଓବାଦୀମାନଙ୍ଙ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଲେ ପୁଲିସ୍ ମହାନିର୍ଦ୍ଦେଶକ

ସର୍ବଭାରତୀୟ ସ୍ତରରେ ଟିକାକରଣରେ ଆମ ରାଜ୍ୟ ଓଡ଼ିଶା ତୂତୀୟ ସ୍ଚାନରେ ରହିଥିବା ସ୍ୱାସ୍ଚ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ସ୍ଚଚନା ଦେଇଛନ୍ତି

ତେବେ ପୂର୍ବ ନିର୍ଦ୍ଦେଶ ମୁତାବକ ଆକି ମନ୍ଦିର ପରିସରକୁ ବିଶୋଧନ କରିବାପାଇଁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନୀତିକାନ୍ତି ପୂର୍ବଭଳି ଚାଲ୍ର ରହିଛି

ଶିକ୍ଷ ପର୍ଯ୍ୟଟନ ସହ କେନ୍ଦ୍ରାପଡ଼ାର ବିକାଶରେ ଭିତରକନିକା ଗୁରୁତ୍ୱପୂର୍ଶ୍ର ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ମାଓବାଦୀ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆକି ଆମ୍ସମର୍ପଣ କରିଛନ୍ତି

ଅନ୍ୟପକ୍ଷରେ ଲ୍ୟାଟେରାଲ ଏଣ୍ଟି ମାଧ୍ଧମରେ ସପ୍ତମ ଅଷ୍ଟମ ଓ ନବମ ଶ୍ରେଶୀରେ ଖାଲି ଥିବା ଆସନ ପାଇଁ ନାମଲେଖା ହେବ